ରାଜ୍ୟ ନିର୍ବାଚନ ସଂସ୍କା ନିରାପତ୍ତା ବାହିନୀ ଏବଂ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଶ ପାଇଁ ନିର୍ବାଚନ ଅଧିକାରୀମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି

ଆଗାମୀ ମଙ୍ଗଳବାର ଦିନ ପରୀକ୍ଷାପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶର ଛାତ୍ରଛାତ୍ରୀମାନଙ୍କ ସହ ସେ ଭାବବିନିମୟ କରିବେ ବୋଲି ସେ କହିଚ୍ଚନ୍ତି